ସନ୍ତାସବାଦୀ ପ୍ରାଣ ହରାଇଛନ୍ତି

ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ ମମ୍ୟାଇର ତାଡିଓଠାରେ ତାଙ୍କର ମତଦାନ ଅଧ୍ୟକାର ସାବ୍ୟସ୍ତ କରିଛନ୍ତି ବିଜେପି ନେତା ତଥା ରାଜ୍ୟ ମନ୍ତ୍ରୀ ଆଶିଷ ଶେଲାର୍ ପାର୍ଟି ନେତା ପରାଗ ଆଲାବନି ଶିବସେନାର ରବୀନ୍ଦ୍ର ଭାଇକର୍ ଓ ଅଭିନେତା ଅମୀର୍ ଖାଁ ଅଭିନେତା ନିର୍ଦ୍ଦେଶକ କୁନାଲ୍ କୋହଲି ଅଭିନେତ୍ରୀ ଶୁଭା ଖୋଟେଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ସକାଳୁ ହାଲ୍କା ବର୍ଷା ହେବା ସତ୍ତ୍ୱେ ବରିଷ୍ଠ ନାଗରିକ ଓ ପ୍ରଥମ ଥରପାଇଁ ମତଦାନ କରୁଥିବା ଯୁବା ଭୋଟର୍ମାନେ ସକାଳୁ ସକାଳୁ ଯାଇ ଭୋଟ୍ ଦେଇଛନ୍ତି ହରିୟାଣା ସିଏମ୍ ଭୋଟ୍ ହରିୟାଣା ମ୍ରଖ୍ୟମନ୍ତ୍ରୀ ମନୋହରଲାଲ ଖଟର୍ କର୍ଷାଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରେମ୍ନଗର ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ୍ରେ ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି

ମତଦାନ କରିସାରି ଲୋକମାନଙ୍କ ସହ ବାର୍ତ୍ତାଳାପ ସମୟରେ ରାଜ୍ୟରେ ବିକେପି ପୁନର୍ବାର ସରକାର ଗଠନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ପିଏମ୍ ଅପିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ଗ୍ରହଣ ହେଉଥିବା ରାଜ୍ୟଗ୍ରଡ଼ିକର ମତଦାତାମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାପାଇଁ ନିବେଦନ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ଯୁବ ଭୋଟର୍ମାନେ ବହୁ ସଂଖ୍ୟାରେ ଆସି ମତଦାନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି

ଲୋକସଭା ଆସନ ଦୂଇଟି ହେଲା ବିହାରର ସମସ୍ତିପ୍ରର ଓ ମହାରାଷ୍ଟ୍ରର ସତାରା

ସେହି ନିର୍ବାଚନ ମଣ୍ଡଳଗୁଡ଼ିକ ମଧ୍ୟରେ କିଶନଗଞ୍ଜ ଦରାଉଣ୍ଡା ବେଲହାର୍ ନାଥନଗର ଓ ସିମ୍ରି ବଖ୍ତିଆରପୁର ରହିଛି

ସେହି ଆସନଗୁଡ଼ିକ ମଧ୍ୟରେ ଭାଟିୟୁର୍କାବୁ ଅରୁର୍ କୋନ୍ସି ୟର୍ଷ୍ଣାକୁଲମ୍ ଓ ମଞ୍ଚେଶ୍ୱରମ୍ ରହିଛି

କେରଳ ମୁଖ୍ୟ ନିର୍ବାଚନ ଅଧିକାରୀ ଟିକାରାମ ମିଣା ମତଦାନ ସୁଚାରୁରୂପେ ସମ୍ପନ୍ନ ହେବାପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାର କଣାଇଥିଲେ

ତେଲଙ୍ଗାନାର ହୁକୁର୍ ନଗର ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ସୁଚାରୁର୍ପେ ଚାଲିଛି

ମୁଖ୍ୟ ପ୍ରତିଦ୍ୱନ୍ଦିତା ଟିଆର୍ଏସ୍ କଂଗ୍ରେସ ବିକେପି ଏବଂ ଟିଡିପି ମଧ୍ୟରେ ହେଉଛି

ଅରୁଣାଚଳ ପ୍ରଦେଶର ଖୋନ୍ସା ପଣ୍ଟିମ ଆସନରେ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି

ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି

ଭୋଟ୍ଗ୍ରହଣ ହେଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ ଥରାଡ୍ ରାଧାନ୍ପୁର ଖେରାଲୁ ବାୟାଡ୍ ଆମରାଇବାଡ଼ି ଓ ଲୁନାୱାଡ଼ା ରହିଛି

ମତଦାନ ହେଉଥିବା ଆସନଗୁଡ଼ିକ ମଧ୍ୟରେ ଜାନିଆ ରତାବାଡ଼ି ସୋନାରି ଓ ରଙ୍ଗପଡ଼ା ରହିଛି

ଶାନ୍ତିପୂର୍ଣ୍ଣ ଭୋଟ୍ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଲୋକମାନେ ବହୁ ସଂଖ୍ୟାରେ ଆସି ମତଦାନ କରିବାପାଇଁ ସେ ନିବେଦନ କରିଛନ୍ତି ସେ ଓ ତାଙ୍କର ପତ୍ନୀ ଅମୃତା ଫଡ଼ନବୀସ ଏବଂ ମା' ମତଦାନ କରିବାପାଇଁ ଯାଇଥିଲେ ନାଗପୁର ଦକ୍ଷିଣ ପଣ୍ଢିମ ନିର୍ବାଚନ ମଣ୍ଡଳୀର୍ ପଞ୍ଚମ ବାର ଲାଗି ନିର୍ବାଚିତ ହେବାକୁ ସେ ଆଶା ରଖିଛନ୍ତି କଂଗ୍ରେସ ତାଙ୍କ ବିପକ୍ଷରେ ଡକ୍କର ଆଶିଷ୍ ଦେଶମୁଖଙ୍କୁ ଛିଡ଼ା କରାଇଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ତାମିଲ୍ନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍ ଓ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ୍ ମଧ୍ୟ ସେମାନଙ୍କର ମତଦାନ ଅଧ୍ୟକାର ସାବ୍ୟସ୍ତ କରିଛନ୍ତି

ପାକିସ୍ତାନ ପଟର୍ ଆଖିବୃଜା ଗ୍ରଳିଚାଳନା କରାଯିବା ପରେ ଭାରତୀୟ ଯବାନମାନେ ପ୍ରବଳ ଗ୍ରଳିଗୋଳା ବର୍ଷଣ କରିଥିଲେ

ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଭାରତୀୟ ଯବାନମାନଙ୍କ କାର୍ଯ୍ୟାନୁଷ୍ଠାନରେ ନିୟନ୍ତ୍ରଣ ରେଖା ସେପଟରେ ଥିବା ସନ୍ତାସବାଦୀ ତାଲିମ ଶିବିରଗୁଡ଼ିକର ବ୍ୟାପକ କ୍ଷତି ଘଟିଛି ସେନାବାହିନୀ ମୁଖ୍ୟ କହିଛନ୍ତି ଧ୍ୱଂସ ପାଇଯାଇଥିବା ସନ୍ତାସବାଦୀ ତାଲିମ୍ ଶିବିରଗୁଡ଼ିକ ଆଥମୁକାନ୍ କୁଣ୍ଡଲ୍ସାହି ଜ୍ୱରା ଲିପାଭ୍ୟାଲି ଅଞ୍ଚଳରେ ଥିଲା ରାଜନାଥ ଲଦାଖ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳୁ ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି

ସୀମା ସଡ଼କ ସଙ୍ଗଠନ ଏହାର ନିର୍ମାଣ କରିଥିଲା ପିଏମ୍ ପୁଲିସ୍ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲିସ୍ ସ୍କାରକୀ ଦିବସ ଅବସରରେ ସମସ୍ତ ପୁଲିସ୍ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଅଭିବାଦନ ଜଣାଇଛନ୍ତି ଓ ଦେଶପାଇଁ ପ୍ରାଣବଳି ଦେଇଥିବା ପୁଲିସ୍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶାହା ପୁଲିସ୍ କମେମୋରେସନ୍ ଡେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ପୁଲିସ୍ କର୍ମଚାରୀମାନେ ନିଷ୍ଠାପରତାର ସହ ସେମାନଙ୍କର କର୍ତ୍ୟବ ସମ୍ପାଦନ କରୁଥିବା ଯୋଗୁଁ ଦେଶ ଆକ୍ଟି ବିକାଶ ପଥରେ ଅଗ୍ରସର ହେଉଛି

ଗତକାଲି କେରଳ ଓ ଲାକ୍ଷାଦ୍ୱୀପର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ତିରୁବନନ୍ତପୁରମ୍ ଆଲାପୁଝା କୋଟାୟମ୍ ଏର୍ଷାକୁଲମ୍ ତ୍ରିଶୁର୍ ଇଡୁକି ୱାୟାନାଡ଼ ପାର୍ଲାକ୍କଡ଼୍ ଓ ମାଲାପପୁରମ୍ କିଲ୍ଲାରେ ଅରେଞ୍ ଆଲର୍ଟ ଜାରି କରାଯାଇଛି